ସ୍ଚନାଯୋଗ୍ ଗତ ପାଞ ତାରିଖରେ ଅର୍ଥମନ୍ତୀ ଶ୍ରୀ ବେହେରା ସମାନ ପରିମାଶର ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିଥିଲେ

କର୍କଟ କେନ୍ଦ୍ରରେ ମାମୋଗ୍ରାଫି ମେସିନ୍ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତୀ ଆସିଥିବା ବେଳେ କେନ୍ଦ୍ର ସଂପ୍ରସାରଣ ବାଟରେ ଜବରଦଖଲ ହେଉଥିବା ବିଷୟରେ କର୍ତ୍ତୂପକ୍ଷ ମୁଖ୍ୟମନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହି କ୍ରମରେ ଏକ ପ୍ରସ୍ତାବ ଦେବ ପାଇଁ ମୁଖ୍ୟମନ୍ତୀ ପରାମର୍ଶ ଦେବ

ଫଳରେ ରାଜ୍ୟରେ ବର୍ଷାର ପରିମାଣ କ୍ରମଶଃ ହ୍ରାସ ପାଇବ ବୋଲି ପାଶିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି